ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ

ବାରାଣସୀର୍ ଦ୍ୱିତୀୟବାର ଲାଗି ଲୋକସଭାକୃ ନିର୍ବାଚିତ ହେବାକୁ ଶ୍ରୀ ମୋଦି ଆଶା ରଖିଛନ୍ତି

ଏଥର ତାଙ୍କ ବିପକ୍ଷରେ କଂଗ୍ରେସର ଅଜୟ ରାୟ ଓ ସମାଜବାଦୀ ପାର୍ଟିର ଶାଳିନୀ ଯାଦବ ପ୍ରତିଦ୍ୱନ୍ଦିତା କର୍ଛନ୍ତି ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବର୍ ପାର୍ଟି କର୍ମୀମାନଙ୍କ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଥିଲେ ଦେଶରେ ପ୍ରଥମ ଥର ପାଇଁ ସରକାର ସପକ୍ଷରେ ହାୱା ଦେଖିବାକୁ ମିଳିଛି ସେ କହିଛନ୍ତି ପାର୍ଟି କର୍ମୀମାନେ ହେଉଛନ୍ତି ପ୍ରକୂତ ପ୍ରାର୍ଥୀ

କ୍ୟାମ୍ପେନିଂ ଚତ୍ରୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି

ରାଜନୈତିକ ଦକଗୁଡ଼ିକର ନେତାମାନେ ଭୋଟର୍ମାନଙ୍କୁ ଆକୃଷ୍କ କରିବାପାଇଁ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି ବିକେପି ସଭାପତି ଅମିତ୍ ଶାହା ମଧ୍ୟ ରାଜସ୍ଥାନରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଚୀ ରହିଛି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ବିହାରର ସମସ୍ତିପୁର ବାଲେଶ୍ୱର ଓ ମହାରାଷ୍ଟ୍ରର ଅହମ୍ମଦନଗରରେ ନିର୍ବାଚନ ପ୍ରଚାର କରିବେ କଂଗ୍ରେସ ସାଧାରଣ ସମ୍ପାଦନ ପ୍ରିୟଙ୍କା ଗାନ୍ଧି ବାଡ୍ରା ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର କରିବେ ବିଏସ୍ପି ମୁଖ୍ୟ ମାୟାବତୀ ରାଜ୍ୟରେ ଏକ ର୍ୟାଲିରେ ଉଦ୍ବୋଧନ ଦେଉଛନ୍ତି

ସେଗୁଡ଼ିକ ହେଲା ଟୋଙ୍କ୍ ସୱାଇ ମାଧୋପୁର ଆଜ୍ମେର୍ ପାଲି ଯୋଧପୁର ବାଡ଼୍ମେର୍ ଜଲୋର୍ ଉଦୟପୁର ବନ୍ସ୍ୱରା ଚିତ୍ତୋରଗଡ଼ ରାଜସ୍ମନ୍ଦ ଭିଲ୍ୱାରା କୋଟା ଓ ଝଲ୍ୱାର୍ ବରାନ

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ବିଏସ୍ପି ଓ ଆର୍ଏଲ୍ଡି ସହ ତାଙ୍କର ମେଣ୍ଟ ବେଶ୍ ମଜବୁତ୍ ଓ କିଭଳି ବିଜେପି କ୍ଷମତାକୁ ନ ଆସିବ ସେଥିପାଇଁ ତାଙ୍କ ପାର୍ଟି ଅର୍ଦ୍ଧାଧିକ ଆସନ ଅଂଶୀଦାର ଦଳଗୁଡ଼ିକୁ ଛାଡ଼ିଦେଇଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଏହି ଚଳଚ୍ଚିତ୍ର ବର୍ତ୍ତମାନ ପ୍ରଦର୍ଶିତ ହେବ କି ନାହିଁ ତାହା ହେଉଛି ମୁଖ୍ୟ ବିଷୟ ତେଣୁ ଯେହେତୁ ନିର୍ବାଚନ କମିଶନ୍ ଏ ସଂକ୍ରାନ୍ତରେ ନିଷ୍କଭି ନେଇସାରିଛନ୍ତି ଏଥିରେ କୋର୍ଟ ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ ଚଳଚ୍ଚିତ୍ରର ନିର୍ମାତାଙ୍କ ଓକିଲ କୋର୍ଟରେ ହାଜର ହୋଇ ନିର୍ବାଚନ କମିଶନ୍ଙ୍କ ନିର୍ଦ୍ଦେଶ କେନ୍ଦ୍ରୀୟ ଚଳଚ୍ଚିତ୍ର ସାର୍ଟିଫିକେସନ୍ ବୋର୍ଡ଼ ଚଳଚ୍ଚିତ୍ରର ମୁକ୍ତିଲାଭ ପାଇଁ ଦେଇଥିବା ଅନୁମତିକୁ ଲଙ୍ଘନ କରୁଛି ବୋଲି କହିଥିଲେ ପୂର୍ବରୁ ସୁପ୍ରିମ୍କୋର୍ଟ ଚଳଚ୍ଚିତ୍ର ନିର୍ମାତାଙ୍କ ଆବେଦନର ଶୁଣାଣି କରି ଚଳଚ୍ଚିତ୍ରକୁ ଦେଖିବା ପରେ ଏହାର ମୁକ୍ତିଲାଭ ଉପରେ ଲାଗୁ କରାଯାଇଥିବା ନିଷେଧାଜ୍ଞାର ପୁନର୍ବିଚାର କରିବାକୁ ନିର୍ବାଚନ କମିଶନ୍ଙ୍କୁ କହିଥିଲେ ଏ ସଂକ୍ରାନ୍ତରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ସୁପ୍ରିମ୍କୋର୍ଟ କହିଥିଲେ ଚଳଚ୍ଚିତ୍ରର ନିର୍ମାତା ତାଙ୍କର ଆବେଦନରେ ନିର୍ବାଚନ କମିଶନ୍ଙ୍କ ଏହି ନିର୍ଦ୍ଦେଶ ବାକ୍ ସ୍ୱାଧୀନତା ଭଳି ମୌଳିକ ଅଧିକାରକୁ ଲଙ୍ଘନ କରୁଛି ବୋଲି ଦର୍ଶାଇଥିଲେ ଏସ୍ସି ଇନ୍ଦୁ ମାଲ୍ହୋତ୍ରା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ଗଠିତ ଆଭ୍ୟନ୍ତରୀଣ ତଦନ୍ତ ପ୍ୟାନେଲ୍ରେ ସୁପ୍ରିମ୍କୋର୍ଟ ବିଚାରପତି ଇନ୍ଦୁ ମାଲ୍ହୋତ୍ରା ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବରୁ ଜଷ୍ଟିସ୍ ଏମ୍ବି ରମନା ପ୍ୟାନେଲ୍ରୁ ସ୍ୱେଚ୍ଛାକୃତ ଭାବେ ଓହରି ଯାଇଥିଲେ ତଦନ୍ତ ପ୍ୟାନେଲ୍ର ମୁଖ୍ୟ ଜଷ୍ଟିସ୍ ଏସ୍ଏ ବୋବ୍ଡେ ପ୍ରଧାନ ବିଚାରପତିଙ୍କ ପରେ ବରିଷତମ ବିଚାରପତି ଓ ଜଷିସ୍ ମାଲ୍ହୋତ୍ରାଙ୍କୁ ସେ କମିଟିରେ ନିଯୁକ୍ତ କରିଛନ୍ତି

ଜଷ୍ଟିସ୍ ବୋବ୍ଡେ କହିଛନ୍ତି ତଦନ୍ତ ପ୍ୟାନେଲ୍ର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ ଅଭିଯୋଗକାରୀ ମହିଳା କର୍ମଚାରୀ ଗତ ବୁଧବାର ଦିନ ଏକ ଚିଠି ଲେଖି ଜଷ୍ଟିସ୍ ରମନାଙ୍କୁ ପ୍ୟାନେଲ୍ରେ ରଖାଯିବା ଉପରେ ଆପତ୍ତି ଉଠାଇଥିଲେ

ଏନ୍ଆଇଏରୁ କାରି ଏକ ବିବୃତ୍ତିରେ କୁହାଯାଇଛି ତନ୍ବୀର ଓରଫ୍ ତନ୍ବୀର ଅହମ୍ମଦ ଗାନି ଓ ବିଲାଲ୍ ମୀର ଓରଫ୍ ବିଲାଲ୍ ଅହମ୍ମଦ ମୀର ନାମକ ଦୁଇ ଜଣଯାକ ସନ୍ତସବାଦୀଙ୍କୁ ସର୍ବସାଧାରଣ ସୁରକ୍ଷା ଆଇନ ଅଧୀନରେ ଅଟକ ରଖାଯାଇଛି ଓ ଜନ୍ମୁର କୋର୍ଟ ଭାଲ୍ୱାଲ୍ କେଲ୍ରେ ସେମାନେ ଅଛନ୍ତି

ଏନ୍ଆଇଏ କହିଛି ସେମାନଙ୍କ ବିରୁଦ୍ଧରେ ଅପରାଧ ଷଡ଼ଯନ୍ତ ଅଭିଯୋଗ ରହିଛି ସେମାନେ ଭାରତରେ ସନ୍ତାସବାଦୀ କାର୍ଯ୍ୟପାଇଁ ମ୍ବତୟନ ହୋଇଥିବାର ବିବୃତ୍ତିରେ କୃହାଯାଇଛି

ଏହି ଘୁର୍ଷ୍ଣିଝଡ଼ର ନାମ 'ଫନି' ରଖାଯାଇଛି

ତାମିଲ୍ନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାପାଇଁ ସତର୍କ ସୂଚନା ଜାରି କରାଯାଇଛି ଯେଉଁ ମହ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯାଇଛଡ଼୍ତି ସେମାନଙ୍କୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି ଜିଲ୍ଲା ପ୍ରଶାସନ ଉପକୂଳବର୍ତ୍ତୀ ଅଞ୍ଚଳରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ଏହି ଘୁର୍ଷ୍ଣିଝଡ଼ ଯଦି ଚେନ୍ନାଇରେ ପ୍ରବେଶ କରେ ତେବେ ଗ୍ରୀଷ୍କରତୁର କଳାଭାବ ଦୂର ହୋଇଯିବାର ଯଥେଷ୍ଟ ସମ୍ଭବାନା ଥିବାର ବିଶେଷ ଏସ୍ସି କୟଲଳିତା ତାମିଲ୍ନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଷୟଳଲିତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଗଠିତ ଏକ କମିଶନ୍ ର କାର୍ଯ୍ୟ ଉପରେ ସୁପ୍ରିମ୍କୋର୍ଟ ସ୍ଥଗିତାଦେଶ ଲାଗୁ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଆପୋଲୋ ହସ୍କିଟାଲ୍ର ଆବେଦନ ଉପରେ ଶୁଣାଣି କରୁଥିଲେ

ଏସ୍ଏଲ ପ୍ରସିଡେଣ୍ଟ ଶ୍ରୀଲଙ୍କା ରାଷ୍ଟ୍ରପତି ମେତ୍ରୀପାଳ ସିରିସେନା କହିଛନ୍ତି ଯେଉଁ ଅଫିସରମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆଗାମୀ ଦିନଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାର ସମ୍ପର୍ଶ୍ଣ ପ୍ରନର୍ଗଠନ କରାଯିବା ବିଷୟ ସେ ସ୍ବଚନା ଦେଇଛନ୍ତି

ନିରପତ୍ତା ବାହିନୀ ଯବାନମାନେ ସନ୍ତାସବାଦୀର ମ୍ରଳୋତ୍ପାଟନ ପାଇଁ ସମ୍ପର୍ଣ୍ଣ ସମର୍ଥ ଓ ଦେଶରେ ଖୁବ୍ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରିଆସିବ ବୋଲି ସେ କହିଛନ୍ତି ଇତିମଧ୍ୟରେ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସନ୍ଦିଗ୍ର ବ୍ୟକ୍ତିମାନଙ୍କ ଉପରେ ଚଢ଼ଉ କରାଯାଉଛି

ବ୍ରିଟେନ୍ ଓ ଇସ୍ରାଏଲ୍ ସମତେ ଅଳ୍ପ କିଛି ଦେଶ ଶ୍ରୀଲଙ୍କାକୁ ଗସ୍ତ ନ କରିବାକୁ ସେମାନଙ୍କର ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି

ଇତିମଧ୍ୟରେ ଶ୍ରୀଲଙ୍କା ପ୍ରତିରକ୍ଷା ସଚିବ ହେମଶିରି ଫର୍ଷ୍ଣାଡୋ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଆକ୍ରମଣ ସମ୍ଭନ୍ଧରେ ଗୁଇନ୍ଦା ତଥ୍ୟ ମିଳିଥିବା ସତ୍ତ୍ୱେ ନିରାପତ୍ତା ସଂସ୍ଥାମାନେ ଏହାକୁ ରୋକିବାରେ ବିଫଳ ହୋଇଥିବାରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ବ୍ୟାଡ୍ମିଣ୍ଟନ ଭାରତର ପିଭିସିନ୍ଧୁ ସାଇନା ନେହୱାଲ୍ ଓ ସମୀର ବର୍ମା ଆଜି ଚୀନ୍ର ଓୁହାନ୍ଠାରେ ଏସିଆ ବ୍ୟାଡ୍ମିଣ୍ଟନ୍ ଚାମ୍ପିୟନ୍ସିପ୍ର କ୍ୱାର୍ଟର୍ ଫାଇନାଲ୍ ଖେଳିବେ